ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ

ଫଳରେ ସେମାନଙ୍କର ଶିକ୍ଷାର ବୃଦ୍ଧି ହେବା ସହିତ ଆଦର୍ଶ ନାଗରିକ ହୋଇପାରିବେ

ଏହା ପରେ କେନ୍ଦ୍ରାଞଳ ଆରଡିସି ଭାବେ ମଧ୍ଧ କାର୍ଯ୍ୟ କରିଛନ୍ତି ରଥଯାତ୍ରା ପରିଚାଳନା ସମ୍ମର୍କରେ ତାଙ୍କର ଅନୁଭୂତ ରହିଛି

କର୍ମଚାରୀ ଓ ସେବାୟତମାନଙ୍କୁ ନେଇ କାମ କରିବି ବୋଲି ସେ କହିଛନ୍ତି

ଶିଶୁ ଶ୍ରମିକମାନଙ୍ଙୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ଏହି ଅବସରରେ ରାକ୍ୟର ବିଭିନ୍ନ ସ୍ସାନରେ ସଭା ସମିତି ଆଲୋଚନାଚକ୍ର ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି

ମୟରଭଞା ବାଲେଶ୍ୱର ଭଦ୍ରକ କେନୁଝର ଅନୁଗୁଳ ଦେବଗଡ ଓ ସୁନ୍ଦରଗଡ କିଲ୍ଲାରେ କେତେକ ସ୍ଚାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ସୁନ୍ଦରଗଡ ଦେବଗଡ ମୟରଭଞ୍ଞ କେନ୍ଦୁଝର ବାଲେଶ୍ୱର ଭଦ୍ରକ ଯାଜପୁର ଓ ଢେଙ୍କାନାଳ ଏହି କିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି